କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାଧୀ ଶ୍ରୀ ସିଂହଙ୍କୁ ଏହି ନିଯୁକ୍ତ ଦେଇଛନ୍ତି ପୂର୍ବତନ ଓଡିଶାପ୍ରଦେଶ କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦଙ୍କ ସ୍ଥାନରେ ଶ୍ରୀ ସିଂହଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ବିଙ୍କପ୍ତିରେ ସାଧାରଣ ସମ୍ମାଦକ ଜନାର୍ଦ୍ଦନ ୍ଦ୍ୱିବେଦୀ କହିଛନ୍ତି ଯେ ଶ୍ରୀ ଗାଧୀ ବିକେ ହରିପ୍ରସାଦଙ୍କ ସ୍ଥାନରେ ଶ୍ରୀ ସିଂହଙ୍କୁ ଓଡିଶାର ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି

ତେବେ ଆବଶ୍ୟକ ପଡିଲେ ସେମନଙ୍ଙୁ ରିମାଣ୍ଡରରେ ଅଣାଯିବ ବୋଲି ଆଇଜି କହିଛନ୍ତି

ଗୋଟିଏପଟେ ଛୋଟଛୋଟ ମୁଦ୍ରା ପ୍ରଚଳନ ବନ୍ଦ ହେଉଥିବା ବେଳେ ଅନ୍ୟପଟେ ସରକାର ଲଗାତର ଭାବେ ଅଧିକ ମିଲ୍ୟର ମୁଦ୍ରା ପ୍ରଚଳନ କରିଆସୁଛନ୍ତି

ଅଦାଲତ ସକାଳ୍ଆ ଏପ୍ରିଲ୍ ଦୁଇ ତାରିଖରୁ ରାକ୍ୟରେ ଥିବା ନିମୁଅଦାଲତଗୁଡ଼ିକ ସକାଳୁଆ ହେବ ସକାଳ ସାତଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ ଗ୍ରୀଷ୍ ଅବକାଶ ପର୍ଯ୍ୟନ୍ତ ଏହି ଅଦାଲତଗ୍ରୁଡ଼ିକର କାର୍ଯ୍ୟ ସକାଳେ ଚାଲିବ ତେବେ ବ୍ରହ୍କପୁର ଛତ୍ରପୁର ଭୁବନେଶ୍ୱର କୋରାପୁଟ ସଦର ଓ ପୁରୀ ସଦର ଅଦାଲତଗୁଡ଼ିକୁ ଏହି ବ୍ୟବସ୍ଷାରୁ ବାଦ୍ ଦିଆଯାଇଛି ଏ ନେଇ ହାଇକୋର୍ଟ ରେଜିଷ୍ଟି ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜଙ୍ଙୁ ନିର୍ଦ୍ଦେଶନାମା ଜାରି କରାଯାଇଛି

ବିଭିନୁ ରାକ୍ୟରୁ ବ୍ୟବସାୟୀମାନେ ଏହି ବାଶିଜ୍ୟ ମେଳାରେ ଅଂଶଗ୍ରହଶ କରିବେ

ନ୍ଆପାଟଣା ସେତୁ ମହାନଦୀରେ ନିର୍ମିତ ସିଡିଏ ନ୍ଆପାଟଣା ସେତୁକୁ ଉକ୍ଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ କରାଯାଇଛି